ଆସନ୍ତା ମଙ୍ଙଳବାରହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ

ଶ୍ରୀ ଗାଧୀ ଗଞ୍ଞାମ ଜିଲ୍ଲ ଦିଗପହଖିଠାରେ ଆୟୋଜିତ ହେବାକୁ ଥିବା ଜନସଭାରେ ଉଦ୍ବୋଧନ ଦେବେ ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି

ଆହତଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ସ୍ତାନାନ୍ତର କରାଯାଇଛି

ହାଜତରେ ଥିବା ଅବସ୍ଥାରେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଚିକିହା ପାଇଁ କଟକ ବଡ ଡାକ୍ତରଖାନାରେ ଭଭି କରାଯାଇଥିଲା